ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ସେହପରି ମୁଖ୍ୟମନ୍ତୀ ଟିମ୍ ୱାର୍କ ଟେକ୍ନୋଲୋକି ଟ୍ରାନ୍ଫରେନ୍ୱି ଟ୍ରାନ୍ଫରମେସନ ଓ ଟାଇମ୍ ଉପରେ ବ୍ୟକ୍ତିଗତ ଭାବେ ନଜର ଦେବାକୁ ମନ୍ତୀମାନଙ୍କୁ କହିଛନ୍ତି

ଫଳରେ ଆଜିଠାରୁ କଟକରୁ ରାଜ୍ୟର ବିଭିନ୍ନ ସ୍ଚାନକୁ ଚଳାଚଳ କରୁଥିବା ସଡକ ପରିବହନ ବସ୍ ସେବା ସ୍ୱାଭାବିକ ହୋଇଛି

ହାତରେ ବନ୍ଧୁକ ଭୁଜାଲି ଓ ମାରଣାସ୍ତ ଦେଖାଇ ଭୟଭୀତ କରାଇଥିଲେ ସେମାନେ ବଙ୍ଗଳା ଭାଷାରେ କଥା ହେଉଥିଲେ

ମୃତକ ଜଣକ ହେଲେ ମାର୍କଣ୍ଡପୁର ଗ୍ରାମର କାଶୀନାଥ ସାହୁ

ଲୋକନାଥଙ୍କର ଆକି ବାହାଘର ହୋଇଥାନ୍ତା ବନ୍ଧୁବାନ୍ଧବ ମାନଙ୍କ ସହିତ ସେ ଖାଇସାରି ରାତିରେ ଶୋଇଥିଲେ ଲୋକନାଥ ଉଠି ଟେକ୍କର ଲାଇଡ଼ ଅଫ କରିବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ

ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି